ଆମ ସମ୍ଭାଦଦାତା ଜଣାଇଛନ୍ତି କେନ୍ଦ୍ର ସରକର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାର ପ୍ରବାସୀ ଶ୍ରମିକମାନଙ୍କ ଯାତାୟାତକୁ ସ୍ତବିଧା ଯୋଗାଇବା ଉଦ୍ଦେଶ୍ୟରେ ମିଳିତଭାବେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି

ଏହାଛଡା ଦେଶର ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଶମିକ ତୀର୍ଥଯାତୀ ପର୍ଯ୍ୟଟକ ଛାତ୍ ଛାତୀ ଓ ଅନ୍ୟାନ୍ୟ ବ୍ୟକ୍ତିମାନଙ୍କ ସେମାନଙ୍କର ଗନ୍ତବ୍ୟସ୍ଥଳରେ ପହଞ୍ଚବା ପାଇଁ ରେଳବାଇ ପକ୍ଷରୁ ଚଳିତମାସ ପହିଲାରୁ ଶ୍ରମିକ ସ୍କେଶାଲ ଟ୍ରେନ୍ ଚଳାଚଳ ଆରମ୍ଭ କରାଯାଇଛି

ଝାଡ଼ଖଣ୍ଡର ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ବସ୍ଯୋଗେ ସେମାନଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି

ରାଜ୍ୟ ସରକାର ଯାତ୍ରୀମାନଙ୍କ ପାଇଁ ହୋଟେଲର ବ୍ୟବସ୍ଥା କରିଛନ୍ତି

ଶ୍ରୀ ଜୁଗନ୍ନଥ୍ ମରିସସ୍ରେ କୋଭିଡ୍ ନାଇଣ୍ଟିନ୍ ସଂକ୍ରମଣର ସଫଳତାର ସହିତ ମୁକାବିଲା କରୁଥିବାରୁ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି ଶ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି ଭାରତ ଓ ମରିସସ୍ର ଲୋକମାନଙ୍କ ମଧ୍ୟରେ ଗୋଟିଏ ସାଂସ୍କୃତିକ ପରମ୍ପରା ଓ ଆଦର୍ଶ ଆଧାରରେ ବିଶେଷ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିଛି କୋଭିଡ୍ ନାଇଷ୍ଟିନ୍ ସଂକ୍ରମଣ ମୁକାବିଲାରେ ମରିସସ୍ର ଜନସାଧାରଣଙ୍କ ସହିତ ଭାରତ ଦୃଢ଼ତାର ସହିତ ଛିଡାହୋଇଛି ବୋଲି ସେ କହିଛନ୍ତି ଭାରତରେ ମହାବାତ୍ୟା ଅମ୍ପନରେ ପ୍ରାଣ ହରାଇଥିବା ଲୋକମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ଜୁଗନ୍ନଥ ଶୋକ ବ୍ୟକ୍ତ କରିଛନ୍ତି ଭାରତୀୟ ନୌବାହିନୀର ଆଇଏନ୍ଏସ୍ କେଶରୀ କରିଆରେ ଅତ୍ୟାବଶ୍ୟକ ଔଷଧପତ୍ର ମରିସସ୍କୁ ପଠାଇଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ମରିସସ୍କୁ ଏଥରକୁ ମିଶାଇ ଭାରତ ଦ୍ୱିତୀୟ ଥର ପାଇଁ ଏଭଳି ଔଷଧପତ୍ର ପଠାଇଛି ଆଇଏନ୍ଏସ୍ କେଶରୀରେ ଭାରତର ଏକ ଚିକିତ୍ସକ ଦଳ ମଧ୍ୟ ମରିସସ୍ ଯାଇଛନ୍ତି ଉଭୟ ନେତା ପାରସ୍କରିକ ସହଯୋଗ ଓ କୋଭିଡ୍ ନାଇଷ୍ଟିନ୍ ପରିପ୍ରେକ୍ଷୀରେ ଆର୍ଥିକ ସ୍ଥିତିକୁ ପୁଣି ମଜବୁତ କରିବା ପାଇଁ କିପରି କାର୍ଯ୍ୟ କରାଯାଇ ପାରିବ ସେ ନେଇ ଆଲୋଚନା କରିଥିଲେ ସେମାନେ ମଧ୍ୟ ମରିସସ୍ର ଛାତ୍ରଛାତ୍ରୀମାନେ ଭାରତରେ ଆୟୁର୍ବେଦ ଅଧ୍ୟୟନ କରିବା ନିମନ୍ତେ ସୁବିଧା ସୁଯୋଗ ସୃଷ୍ଟି କରାଯିବା ନେଇ ଆଲୋଚନା କରିଥିଲେ

ଶ୍ରୀଲଙ୍କାରେ ଅବସ୍ଥାପିତ ଭାରତୀୟ ଉଚ୍ଚାୟୁକ୍ତ ଗୋପାଲ ବାଗଲେ କୋଭିଡ ନାଇଷ୍ଟିନ୍ ପରବର୍ତ୍ତୀ ପୁର୍ନଉଡ୍ଚାନ ପାଇଁ ଉଭୟ ଦେଶ ମଧ୍ୟରେ ଏକ ଦୂଢ଼ ଦୀର୍ଘ ମିଆଦି ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି କରୋନା ଭୂତାଣୁ ବିରୁଦ୍ଧରେ ଜାରିଥିବା ସଂଗ୍ରାମରେ ଭାରତ ଶ୍ରୀଲଙ୍କାକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋତାବୟ ରାଜପକ୍ଷଙ୍କ ସହ ଟେଲିଫୋନ୍ ଯୋଗେ ପୂର୍ବରୁ କଥା ହୋଇଛନ୍ତି ବୋଲି ଶ୍ରୀ ବାଗ୍ଲେ କହିଚ୍ଛନ୍ତି

ଇତିମଧ୍ୟରେ ଆଇସିଏମ୍ଆର୍ ଅଧିକ ସଂଖ୍ୟାରେ କୋଭିଡ ନାଇଷ୍ଟିନ୍ ପରୀକ୍ଷା ନିମନ୍ତେ ସରକାରୀ ଏବଂ ବେସରକାରୀ ପରୀକ୍ଷାଗାରକୁ ଅନୁମତି ପ୍ରଦାନ କାରି ରଖିଛି

ବିଜ୍ଞାନ ଅଖିଳ ଭାରତ ଚିକିତ୍ସା ବିଜ୍ଞାନ ସଂସ୍ଥାନ ରାୟପୁରଠାରେ କୋଭିଡ ନାଇଷ୍ଟିନ୍ ସଂକ୍ରମିତ ରୋଗୀଙ୍କ ଚିକିତ୍ସା ନିମନ୍ତେ ପ୍ଲାଜ୍ମା ଥେରାପିର ଚିକିତ୍ସା ଆଧାରିତ ପରୀକ୍ଷଣ କରାଯିବ ଆମ ସମ୍ଭାଦଦାତାଙ୍କ ରିପୋର୍ଟ ଅନୁଯାୟୀ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ ନିର୍ଦ୍ଦେଶରେ ଦେଶର ବିଭିନ୍ନ ଚିକିତ୍ସା ସଂସ୍ଥାନରେ କୋଭିଡ ନାଇଷ୍ଟିନ୍ ପରୀକ୍ଷା ନିମନ୍ତେ ପ୍ଲାକମା ଥେରାପିର ଚିକିତ୍ସା ଆଧାରିତ ପରୀକ୍ଷଣ କରାଯାଉଛି ଏହାର ଅଂଶସ୍ୱରୂପ ବର୍ତ୍ତମାନ ଏମ୍ସ ରାୟପୁରଠାରେ ମଧ୍ୟ ଚିକିତ୍ସା ଆଧାରିତ ପରୀକ୍ଷଣ କରାଯାଉଛି ଏମ୍ସ ରାୟପୁରର ନିର୍ଦ୍ଦେଶକ ଡକ୍ଟର ନିତୀଶ ଏମ୍ ନଗରକର କହିଛନ୍ତି ବର୍ଭମାନ ସୁଦ୍ଧା କୋଭିଡ ନାଇଷ୍ଟିନ୍ ଆରୋଗ୍ୟ ନିମନ୍ତେ ଅନୁମତିପ୍ରାପ୍ତ ଚିକିତ୍ସା ପଦ୍ଧତି ବାହାରିନାହିଁ ଫେକ୍ ନ୍ୟୁଜ୍ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ମିଥ୍ୟା ସମ୍ଭାଦକୁ ରୋକିବା ଲାଗି ସରକାରଙ୍କ ପକ୍ଷରୁ ଉଦ୍ୟମ ଜାରି ରହିଛି